ଏହି କିଲ୍ଲାଗୁଡ଼ିକ ହେଲେ ମୟରଭଞ୍ କେନ୍ଦୁଝର ବାଲେଶ୍ୱର ଭଦ୍ରକ ଯାଜପୁର ଜଗତ୍ସିଂହପୁର କେନ୍ଦ୍ରାପଡ଼ା ଝାରସୁଗୁଡା କଟକ ସମ୍ୟଲପୁର ସୁନ୍ଦରଗଡ଼ ଓ ପୁରୀ

ଏଥିରେ ଟପ୍ସିଡ ରାଜେଶ ନାୟକ ଚାମ୍ପିୟନ ହୋଇଛନ୍ତି